ମାଘମାସ ଶୁକ୍କପକ୍ଷ ପଞ୍ଚମୀ ତିଥ ଅବସରରେ ଆଜି ରାକ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ମା ସରସ୍ୱତୀଙ୍କର ପୂଜା ଉସାହ ଉଦ୍ଦୀପନା ମଧ୍ୟରେ ପାଳନ କରାଯାଉଛି ଏହି ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ମା ସରସ୍ୱତୀଙ୍କ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି ଆକି ମଧ୍ଧ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ରଥକାଠ ଅନୁକୁଳ ହେବ